ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ବିଜେପି ଏକ ମଜବୃତ ସରକାର ଗଠନ କରିବାକୁ ଚାହେଁ ବୋଲି ସେ କହିଛନ୍ତି

ଆମେରିକା ସରକାରର ଆଂଶିକ ବନ୍ଦ ଏପର୍ଯ୍ୟନ୍ତ ସର୍ବାଧକ ସମୟର ବନ୍ଦ ଓ ଏହି ରାଜନୈତିକ ଅଚଳାବସ୍କାର ଏଯାଏଁ କୌଣସି ସମାଧାନ ବାହାରିପାରିନାହିଁ

ନ୍ତଆଦିଲ୍ଲୀର ରାମଲୀଳା ପଡିଆଠାରେ ବିଜେପି ଜାତୀୟ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ବିରୋଧୀ ଦଳମାନେ ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣର ଏକ ସରକାର ଗଠନ କରିବା ପାଇଁ ଏହି ଦଳମାନେ ଏକାଠି ହେଉଛନ୍ତି ସେ କହିଛନ୍ତି ଅନ୍ୟପକ୍ଷରେ ବିଜେପି ଦେଶର ସର୍ବାଙ୍ଗୀନ ଉନ୍ତି ପାଇଁ ଏକ ସୁଦୂତ ସରକାର ଗଠନ କରିବାକୁ ଚାହେଁ ଶ୍ରୀ ମୋଦି କହିଛନ୍ତି ଲୋକମାନେ ଏକ ମଜବୁତ ସରକାର ଗଠନ କରିବାକୁ ଚାହାଁନ୍ତି ନା ଏକ ଦୁର୍ବଳ ସରକାର ଗଠନ କରିବାକୁ ଚାହାଁନ୍ତି ତାହା ନିଷ୍କଭି ନେବା ଉଚିତ

ଦେଶର ଇତିହାସରେ ପ୍ରଥମ ଥର ପାଇଁ ଏକ ସରକାର ବିରୁଦ୍ଧରେ କୌଣସି ଦୂର୍ନୀତି ଅଭିଯୋଗ ନାହିଁ ବୋଲି ସେ ଗର୍ବ ଅନୁଭବ କରୁଥିବା କହିଛନ୍ତି

କଂଗ୍ରେସ ନେତାମାନଙ୍କର ଆଇନ ଓ ଅନୁଷ୍ଠାନ ଉପରେ ଆସ୍ଥା ନ ଥିବାର ସେ ଦୋଷାରୋପ କରିଛନ୍ତି କଂଗ୍ରେସ ସୁପ୍ରିମକୋର୍ଟରେ ଏହାର ଓକିଲମାନଙ୍କୁ ପଠାଇ ଅଯୋଧ୍ୟା ମାମଲାରେ ପ୍ରତିବନ୍ଧକ ସ୍ଚୁଷ୍ଟି କରୁଥିବାର ଶ୍ରୀ ମୋଦି ଦୋଷାରୋପ କରିଛନ୍ତି ଏପରିକି ବିରୋଧୀ ଦଳ ଦେଶର ପ୍ରଧାନ ବିଚାରପତିଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଶି ତାଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୃ ଉଦ୍ୟମ କରିଥିଲା ବୋଲି ଶ୍ରୀ ମୋଦି କହିଛନ୍ତି

ସେ ପୁଣି କହିଛନ୍ତି ଏହି ନୂଆ ସଂରକ୍ଷଣ ବ୍ୟବସ୍ଥା ଦେଶର ଉପସ୍ଥିତ କୋଟା ବ୍ୟବସ୍ଥା ପ୍ରତି କୌଣସି ଆଞ୍ଚ ଆଣିବ ନାହିଁ

'ସବ୍କା ସାଥ ସବ୍କା ବିକାଶ' ଓ 'ଏକ ଭାରତ ଓ ଶ୍ରେଷ୍ଠ ଭାରତ' ତାଙ୍କ ସରକାରର ମନ୍ତ୍ର ବୋଲି ସେ କହିଛନ୍ତି ନିର୍ବାଚନରେ ବିଜୟ ପାଇଁ ମୋରା ବୁଥ ସବ୍ସେ ମଜବୁତ' ପାର୍ଟିର ମନ୍ତ୍ର ହେବା ଉଚିତ ବୋଲି ସେ କହିଛନ୍ତି ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କ ପାଇଁ ତାଙ୍କର ସରକାରଙ୍କ କଲ୍ୟାଣ ମୃଳକ ଯୋଜନାଗ୍ରଡିକ୍ ସେ ଉଲ୍ଲେଖ କରିଛନ୍ତି

ଦୁଇଟି ଆସନ ସେମାନେ ଅନ୍ୟ ଦଳଗୁଡିକ ପାଇଁ ଛାଡିଦେଇଛନ୍ତି ସେମାନେ ଆମିଠି ଓ ରାଏବରେଲିରେ କୌଣସି ପ୍ରାର୍ଥୀ ଛିଡା କରାଇବେ ନାହିଁ ଲକ୍ଷ୍ନୌରେ ଅଖିଳେଶ ଯାଦବଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ବିଏସପି ମୁଖ୍ୟ ମାୟାବତୀ କହିଛନ୍ତି ଦେଶ ଓ ଲୋକଙ୍କର ସ୍ୱାର୍ଥ ପାଇଁ ସେମାନେ ଏହି ମେଣ୍ଟ ଗଠନ କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କର୍ମୀମାନଙ୍କୁ ଭାତୂଭାବ ଓ ଧୈର୍ଯ୍ୟର ସହ କାମ କରିବାକୁ ପରାମର୍ଶ ଦେଇଛନ୍ତି କଂଗ୍ରେସ ପିଏମ ସ୍କିଚ୍ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତାବିତ ମହାମେଣ୍ଟ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ତାଙ୍କର ତୀବ୍ର ସମାଲୋଚନା କରିଛି

ଏନଡିଏ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଥିବାର ସେ ଦୋଷାରୋପ କରିଛନ୍ତି ବିମୁଦ୍ରୀକରଣ ଓ ଜିଏସଟିକୁ ଠିକ୍ଭାବେ ଲାଗ୍ର କରା ନ ଯିବା ସଂକ୍ୱାନ୍ତରେ ସେ ପଶ୍ରବାଚୀ ଉଠାଇଛନ୍ତି ଶାସକ ଦଳ ଏହି ଦୁଇ ପଦକ୍ଷେପକୃ ସଫଳ କହୁଥିବାବେଳେ ପ୍ରଧାନମନ୍ତ୍ରୀ କାହିଁକି ସେ ଦୁଇ ପ୍ରସଙ୍ଗ ଉତ୍ଥାପନ କରିନାହାନ୍ତି ସେ ବିସ୍କୟ ପ୍ରକାଶ କରିଛନ୍ତି

କୁମ୍ଭମେଳା ଉତ୍ତରପ୍ରଦେଶ ପ୍ରୟାଗରାଜଠାରେ ମଙ୍ଗଳବାରଠାରୁ କ୍ୟୁମେଳା ପାଇଁ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ଶ୍ରୀମତୀ ସ୍ୱରାଜ ସମରକନ୍ଦରେ ଉଜ୍ବେକିସ୍ଥାନର ବିଦେଶ ମନ୍ତ୍ରୀ ଅଜିଜ୍ କମିଲୋଫଙ୍କ ସହ ପ୍ରଥମ ମଧ୍ୟ ଏସିଆ କଥାବାର୍ତ୍ତାରେ ଅଧ୍ୟକ୍ଷତା କରିବେ ଆଞ୍ଚଳିକ ସମସ୍ୟା ସମ୍ପର୍କୀତ ଏହି କଥାବାର୍ତ୍ତା ପାଇଁ ଆଫଗାନିସ୍ଥାନ ବିଦେଶମନ୍ତ୍ରୀଙ୍କୁ ବିଶେଷ ଭାବେ ଆମନ୍ତ୍ରଣ କରାଯାଇଛି ଏହି କଥାବାର୍ଭାରେ କାର୍ଗିଜିସ୍ଥାନ ତାଜିକିସ୍ଥାନ ଏବଂ ତୁର୍କୀମେନୀସ୍ଥାନର ବିଦେଶ ମନ୍ତ୍ରୀ ଓ କାଜାଗିସ୍ଥାନର ପ୍ରଥମ ସହଯୋଗୀ ବିଦେଶ ମନ୍ତ୍ରୀ ଯୋଗଦେବ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଏହି କଥାବାର୍ତ୍ତା ସମୟରେ ଭାରତ ଏବଂ ମଧ୍ୟ ଏସୀୟ ଦେଶ ମଧ୍ୟରେ ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ଆଧାରରେ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ ସୀତାରମଣ ଆଣ୍ଡାମାନ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇଦିନିଆ ଆଣ୍ଡାମାନ ଓ ନିକୋବର ଗସ୍ତରେ ଯାଇ ଆସନ୍ତାକାଲି ପୋର୍ଟ ର୍ବେଆରରେ ପହଞ୍ଚିବେ ତାଙ୍କର ଏହି ଦ୍ୱିତୀୟ ଗସ୍ତକାଳରେ ପ୍ରତିରକ୍ଷା ମନ୍ତ୍ରୀ ଆଣ୍ଡାମାନ ନିକୋବର କମାଣ୍ଡର ପରିଚାଳନାଗତ ପ୍ରସ୍ତୁତି ଓ ମୌଳିକ ଡାଞ୍ଚା ବିକାଶର ସମୀକ୍ଷା କରିବେ ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ୍ ସୋମବାରଦିନ ପ୍ରତିରକ୍ଷା ମନ୍ତ୍ରୀ ଗ୍ରେଟ୍ ନିକୋବର ଦ୍ୱୀପରେ ସେନା ପ୍ରସ୍ତୁତି କାର୍ଯ୍ୟ ପରିଦର୍ଶନ କରିବେ ଏହି ଅବସରରେ ମନ୍ତ୍ରୀ ଯବାନମାନଙ୍କ ସହ ଆଲୋଚନା କରିବେ ବ୍ରିଚୁଙ୍ଗ ମିଲିଟାରୀ ଷ୍ଟେସନରେ ପ୍ରତିରକ୍ଷା ମନ୍ତ୍ରୀ ମ୍ୟାରେଡ ଆକୋମେଡେସନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଉଦ୍ଘାଟନ କରିବେ

ମେକ୍ୱିକୋ ସୀମାରେ ବାଡ ନିର୍ମାଣ ପାଇଁ ଅର୍ଥ ବରାଦ ନ ହେଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବଜେଟକୁ ସ୍ୱୀକୃତୀ ଦେବେ ନାହିଁ ବୋଲି କହିଥିବାବେଳେ ଡ୍ରୋମୋକ୍ରାଟ୍ ସଦସ୍ୟମାନେ ରାଷ୍ଟ୍ରପତିଙ୍କ ଦାବିକୁ ଅଗ୍ରାହ୍ୟ କରିଛନ୍ତି

ସେହି ବିମାନ ବନ୍ଦର ରାଜ୍ୟର ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ସମେତ ସ୍ଥାନୀୟ ଲୋକମାନଙ୍କୁ ବିମାନ ସଂଯୋଗ ସୁବିଧା ପ୍ରଦାନ କରିବ

ପିଏମ ରିଲିଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ଉପରେ ଏକ ସ୍କାରକୀ ମୁଦ୍ରା ଉନ୍ନୋଚନ କରିବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ସଭାରେ ଉଦ୍ବୋଧନ ଦେବେ

ଜେକେ ଓ୍ବେଦର ଜାମ୍ମୁ କାଶ୍ମୀରରେ' ଜାମ୍ମୁରୁ ଶ୍ରୀନଗର ଅଭିମୁଖେ ଯାନବାହନ ଚଳାଚଳ ଆଜି ଅପରାହୁଠାର୍ ଆରମ୍ଭ ହୋଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ରାମବନ ଓ ବନିହାଲଠାରେ ଅଟକି ରହିଥିବା ଗାଡିଗୁଡିକୁ ଶ୍ରୀନଗର ଅଭିମୁଖେ ଯାତ୍ରା କରିବା ପାଇଁ ଅନୁମତି ଦିଆଯାଇଛି ଟ୍ରାଫିକ ପୋଲିସ କର୍ମକର୍ତ୍ତାମାନଙ୍କ ଉକ୍ତିକୁ ଉଧାର କରି ପିଟିଆଇ କହିଛି ଜବାହର ସୁଡଙ୍ଗଠାରେ ସାନି ତୁଷାରପାତ ଯୋଗୁଁ ଯାନବାହନ ଚଳାଚଳ ବନ୍ଦ ରହିଥିଲା

ଚମ୍ଘା ଜିଲ୍ଲାର ଉତ୍ତରପୂର୍ବଠାରୁ ପାଞ୍ଚ କିଲୋମିଟର ଦୂରରେ ଏହାର କେନ୍ଦ୍ରସ୍ଥଳ ରହିଥିଲା ଏହି ଭୂମିକମ୍ପ ଯୋଗୁଁ କୌଣସି ଧନଜୀବନ କ୍ଷତି ହୋଇ ନ ଥିବା ଖବର ଏଯାବତ୍ ମିଳିନାହିଁ କ୍ରିକେଟ ରେଜଲୁ ତିନି ମ୍ୟାଚ ବିଶିଷ୍ଟ ଏକ ଦିବସୀୟ କ୍ରିକେଟ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି

ଭାରତ ପାଇଁ ଭୁବନେଶ୍ୱର କୁମାର ଓ କୁଲଦୀପ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି

ପୂର୍ବରୁ ଏହି ମାନ୍ୟତା ହାସଲ କରିଥବବା ସଚିନ ତେନ୍ଦୁଲକର ସୌରଭ ଗାଙ୍ଗୁଲି ରାହୁଲ ଦ୍ରାବିଡ ଏବଂ ବିରାଟ କୋହଲୀଭ୍କ ପରେ ଧୋନୀ ତ୍ରୟୋଦଶ ଖେଳାଳି ଭାବେ ଏହି ମାନ୍ୟତା ହାସଲ କରିଛନ୍ତି